ସାୟାଦିକମାନଙ୍କୁ ଏ ସଫକ୍ରାନ୍ତୀୟ ସୂଚନା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ପ୍ରତିଷେଧକ ଦିଆଯିବା ସମ୍ବନ୍ଧୀୟ ଚୂଡ଼ାନ୍ତ ନିଷ୍ପଭି ସରକାର ଗ୍ରହଣ କରିବେ

ଏହାପରେ ପ୍ରତିଷେଧକଗୁଡ଼ିକୁ ସମସ୍ତ କିଲ୍ଲା ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ପଠାଯାଇଥାଏ

ସେହି ଷ୍ଟୋର୍ଗୁଡ଼ିକ ବହୁସଂଖ୍ୟାରେ ପ୍ରତିଷେଧକ ସଂଗ୍ରହ କରି ସେଗୁଡ଼ିକର ବଣ୍ଟନ କରିଥା'ନ୍ତି

କୋବିଡ୍ରେ ସଂକ୍ରମିତ ହେଉଥିବା ଲେକମାନଙ୍କ ସଂଖ୍ୟା ମଧ୍ୟ ଦ୍ରତଗତିରେ ହ୍ରାସ ପାଉଛି ବର୍ତ୍ତମାନ ଏହା ଅଢ଼େଇ ଲକ୍ଷରୁ ନିମ୍ନକୁ ଚାଲିଯାଇଛି

ସେଣ୍ଟର ଆଭିଆନ୍ ଫ୍ଲ ପକ୍ଷୀ ଜ୍ୱର ବ୍ୟାପିଥିବା କେରଳର ଆଲାପୁଝା ଓ କୋଟ୍ଟାୟମ୍ ଜିଲ୍ଲା ଏବଂ ହରିଆଶାର ପଞ୍ଚକୁଲା ଜିଲ୍ଲା ପାଇଁ କେନ୍ଦ୍ର ସରକାର ବହୁ ଦଳୀୟ ଟିମ୍ଗୁଡ଼ିକୁ ମୁତୟନ କରିଛନ୍ତି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଏପର୍ଯ୍ୟନ୍ତ କୌଣସି ମାନବ ଶରୀରରେ ପକ୍ଷୀ ଜ୍ୱରର ଲକ୍ଷ୍ୟଶ ଦେଖାଦେଇନାହିଁ

ସେହି ଟିମ୍ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ପକ୍ଷୀ କ୍ୱର ରୋକିବା ସମ୍ପନ୍ଧୀୟ ନିୟମାବଳୀ ବିଷୟରେ ଅବଗତ କରାଇବେ ଏହା ବ୍ୟତୀତ ଏହି ଟିମ୍ ରାଜ୍ୟର କୋବିଡ୍ ନାଇଷ୍ଟିନ୍ ସ୍ଥିତିର ମଧ୍ୟ ସମୀକ୍ଷା କରିବେ

ହରିଆଣାର ପଞ୍ଚକୁଲା ଜିଲ୍ଲାରେ ମଧ୍ୟ କୁକୁଡ଼ା ଫାର୍ମଗୁଡ଼ିକରୁ ସମାନ ଧରଣର ରିପୋର୍ଟ୍ ମିଳିଥିଲା ରାଜସ୍ଥାନର ଝଲୱାର ଓ ମଧ୍ୟପ୍ରଦେଶର ଭିଣ୍ଡ ରେ କୁଆ ଓ ଦେଶାନ୍ତରିତ ହୋଇ ଆସିଥିବା ପକ୍ଷୀ ମାନଙ୍କର ମୃତ ଦେହ ଠାବ କରାଯାଇଥିଲା ପଶୁପାଳନ ବିଭାଗ କୁକୁଡ଼ା ଫାର୍ମଗୁଡ଼ିକରେ ଅଧିକ ପର୍ଯ୍ୟବେକ୍ଷଣ ପାଇଁ ନିର୍ଦ୍ଦେଶ କ୍କାରି କରିଛି ମନ୍ତ୍ରଣାଳୟ କହିଛି ମୋଟାମୋଟା ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖାଯାଇଛି ଇତିମଧ୍ୟରେ କେନ୍ଦ୍ର ସରକାର ପକ୍ଷୀ କ୍ୱର ସମ୍ଭନ୍ଧୀୟ ପରିସ୍ଥିତି ଉପରେ ନଜର ରଖିବା ଓ ରାଜ୍ୟ କର୍ତ୍ତୃପକ୍ଷମାନଙ୍କ ଦ୍ୱାରା ନିଆଯାଉଥିବା ପଦକ୍ଷେପର ତଦାରଖ କରିବା ପାଇଁ ଦିଲ୍ଲୀରେ ଏକ କଣ୍ଟ୍ରୋଲ୍ ରୁମ୍ ସ୍ଥାପନ କରିଛନ୍ତି ଯେଉଁସବୁ ରାଜ୍ୟରେ ପକ୍ଷୀ ଜ୍ୱର ବ୍ୟାପିଛି ସେଗୁଡ଼ିକୁ ଏହାର ନିୟନ୍ତ୍ରଣ ଦିଗରେ ତୂରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ପରାମର୍ଶ ଦିଆଯାଇଛି

ବିହାରରେ ସୁଶୀଲ କୁମାର ମୋଦୀ ରାଜ୍ୟସଭାକୁ ନିର୍ବାଚିତ ହେବାରୁ ତାଙ୍କ ଆସନଟି ଖାଲି ପଡ଼ିଥିବା ବେଳେ ବିନୋଦ ନାରାୟଣ ଝା ରାଜ୍ୟ ବିଧାନସଭାକୁ ନିର୍ବାଚନ ହେବା ଯୋଗୁଁ ତାଙ୍କ ଆସନଟି ଖାଲି ପଡ଼ିଛି ଆନ୍ଧ୍ରପ୍ରଦେଶରେ ପୋଥୁଲା ସୁନିତା ଇସ୍ତଫା ଦେବାରୁ ସେଠାରେ ଗୋଟିଏ ଆସନ ଖାଲିପଡ଼ିଛି

ଭୋଟ ଗ୍ରହଣ ସମୟରେ କୋବିଡ୍ ସମ୍ଭନ୍ଧୀୟ ସମସ୍ତ ନିୟମର କଡ଼ାକଡ଼ି ପାଳନ ପାଇଁ କମିଶନ୍ ନିର୍ଦ୍ଦେଶ ଦେଇଛି କୋବିଡ୍ ନିୟମଗୁଡ଼ିକର ଯେପରି ଠିକ୍ ଭାବେ ପାଳନ କରାଯିବ ତାହା ନିଶ୍ଚିତ କରିବା ପାଇଁ ନିର୍ବାଚନ କମିଶନ୍ ସମ୍ପୃକ୍ତ ରାଜ୍ୟଗୁଡ଼ିକର ମୁଖ୍ୟ ସଚିବମାନଙ୍କୁ ନିର୍ଦ୍ଦେଶ ଜାରି କରିଛି ୱାନ୍ ନେସନ୍ ୱାନ୍ ରେସନ୍କାର୍ଡ ଏକ୍ ଦେଶ ଏକ୍ ରେସନ୍ କାର୍ଡ ସଂସ୍କାର ସମ୍ପର୍ଣ୍ଣ କରିବାରେ ମଧ୍ୟପ୍ରଦେଶ ଓ ଆନ୍ଧ୍ରପ୍ରଦେଶ ଦେଶର ପ୍ରଥମ ଦୁଇ ରାଜ୍ୟ ହେବାର ଗୌରବ ଅର୍ଜନ କରିଛନ୍ତି ସେହି ଦୁଇ ରାଜ୍ୟ ଏକ୍ ଦେଶ ଏକ୍ ରେସନ୍ କାର୍ଡ ସଂସ୍କାର ସହଜରେ ବ୍ୟବସାୟ କରିବା ସଂସ୍କାର ଓ ସହରାଞ୍ଚଳ ସ୍ୱାୟତ ସଂସ୍ଥା ସଂସ୍କାର କାର୍ଯ୍ୟକ୍ରମ ଗୁଡ଼ିକୁ ସମ୍ପୂର୍ଣ୍ଣ କରିଛନ୍ତି

ପୁଞ୍ଜିବାବଦ ଖର୍ଚ୍ଚ ପାଇଁ ରାଜ୍ୟଗୁଡ଼ିକୁ ସ୍ୱତନ୍ତ୍ର ସହାୟତା ପ୍ରଦାନ ଯୋଜନା ଅଧୀନରେ ଏହି ଅତିରିକ୍ତ ସହାୟତା ଦିଆଯିବ ଏହି ଯୋଚ୍ଚନା ନୃଆକରି ଲାଗୁ କରାଯାଇଛି

କେନ୍ଦ୍ର ସରକାର ଗତବର୍ଷ ଅକ୍ଟୋବର ମାସରେ ଆତ୍ମନିର୍ଭର ଭାରତ ସହାୟତାର ଅଂଶସ୍ୱରୂପ ଏହି ଯୋକ୍ତନାର ଘୋଷଣା କରିଥିଲେ

କୋବିଡ୍ ନାଇଷ୍ଟିନ୍ ଯୋଗୁଁ ଯେଉଁ ରାଜ୍ୟଗୁଡ଼ିକ ଟିକସ ରାଜସ୍ୱ ସଂକଟର ସମ୍ମୁଖୀନ ହେଉଛନ୍ତି ସେମାନଙ୍କର ଖର୍ଚ୍ଚ ତୁଲାଇବା ପାଇଁ ସହାୟତା ବାବଦରେ ରାଜ୍ୟଗୁଡ଼ିକୁ ଏହି ସ୍ୱତନ୍ତ୍ର ସହାୟତା ପ୍ରଦାନ କରାଯାଉଛି

ଏହି ରାଜିନାମା ବର୍ଷେ ପର୍ଯ୍ୟନ୍ତ ବଳବତ୍ତର ରହିବ ଏହାପରେ ଏହାକୁ ପ୍ରତିବର୍ଷ ପୁନର୍ବାର ଲାଗୁ କରାଯିବ ଆତ୍ମ ନିର୍ଭର ଭାରତ ଅଭିଯାନକୁ ଆଗେଇ ନେବା ପାଇଁ ସ୍ଥାନୀୟ ସାମଗ୍ରୀ ଗୁଡ଼ିକର ବ୍ୟବହାରକୁ ଉସାହିତ କରିବା ଲକ୍ଷ୍ୟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଅର୍ଦ୍ଧସାମରିକ ବାହିନୀଗୁଡ଼ିକୁ ନିର୍ଦ୍ଦେଶ ଦେବା ପରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି ଉତ୍ତରପ୍ରଦେଶ ହରିଆଣା ଓ ପଞ୍ଜାବର ଖଦି ହସ୍ତଶିଳ୍ପୀମାନେ ଏହି କପଡ଼ା ସତରଞ୍ଜିଗୁଡ଼ିକୁ ପ୍ରସ୍ତୁତ କରିବେ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡ୍ନୀ ତୃତୀୟ ଟେଷ୍ଟ ମ୍ୟାଚ୍ ଆସନ୍ତାକାଲିଠାରୁ ଖେଳାଯିବ ଏଥିରେ ନପଦୀପ ସାଇନି ତାଙ୍କର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବା ଆରନ୍ଭ କରିବେ ଭାରତ ସିଡ୍ନୀ ଟେଷ୍ଟ ପାଇଁ ଦଳର ଖେଳାଳିମାନଙ୍କର ଚୟନ କରିସାରିଛି ରୋହିତ ଶର୍ମା ଦଳରେ ସାମିଲ ହେବା ସହ ମୟଙ୍କ ଅଗ୍ରୱାଲ୍ଙ୍କୁ ମ୍ୟାଚ୍ରୁ ବାଦ୍ ଦିଆଯାଇଛି ପ୍ରଥମ ଦୁଇଟି ଟେଷ୍ଟରେ ସେ ବିଶେଷ ଭଲ ଖେଳ ପ୍ରଦର୍ଶନ କରିପାରି ନଥିଲେ